ମାଟି ଅତଡା ଖସି ଅରୁଣାଚଳ ପ୍ରଦେଶରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ନିଂ ବ୍ୟବସ୍ଥାରେ ନୂଆଦିଲ୍ଲୀଠାରେ ଏହି ବୃହତ୍ ଅଭିଯାନର ଶୁଭାରମ୍ଭ କରିବେ

ଜାତିର ପିତା ମହାତ୍ମାଗାନ୍ଧୀ ଯେଉଁ ସ୍ୱଚ୍ଚ ଓ ପରିସ୍କାର ଭାରତର ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ସଚେତନ ଓ କାଗ୍ରତ କରିବା ଏହି ଅଭିଯାନର ଲକ୍ଷ୍ୟ ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଉପଲକ୍ଷେ ଟୁଇଟରରେ ଏକ ଭିଡିଓ ମାସେଜ ଦେଇ କହିଛନ୍ତି ଏହି ଅଭିଯାନ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ଏହି ଆନ୍ଦୋଳନରେ ସବୁ ବର୍ଗର ଲୋକେ ସାମିଲ ହୋଇ ସ୍ପଚ୍ଛ ଭାରତ ଲକ୍ଷ୍ୟ ପ୍ରରଣ କରିବାକୁ ସେ ଦେଶବାସୀଙ୍କୁ ଆହ୍ପାନ ଦେଇଛନ୍ତି

ଆମଦାନୀ ପାଇଁ ଡଲାର ଚାହିଦା ବୃଦ୍ଧି ପାଉଥିବାରୁ ଭାରତର ବୈଦେଶିକ ବିନିମୟ ମୁଦ୍ରାପାଣ୍ଠି ଚାପଗ୍ରସ୍ତ ହୋଇଛି ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଘୋଷଣା କରିଛନ୍ତି ଏହି ପଦକ୍ଷେପ ସ୍ୱର୍ପ ସରକାର ମସଲାବଣ୍ଡ ନାମରେ ଜଣାଶୁଣା ରୁପି ଡିନୋମିନେଟେଡ୍ ବଣ୍ଡ ଉପର୍ ଟିକସ୍ ସାମୟିକଭାବେ ହଟାଇ ଦେଇଛନ୍ତି

ଏହାଛଡା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଉପରେ କଟକଣା ଜାରି କରାଯାଇଛି ଏବଂ ବୈଦେଶିକ ପ୍ରତିଭୂତିନିବେଶ ବ୍ୟବସ୍ଥାରେ କେତେକ କୋହଳ ପଦକ୍ଷେପ ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ନ୍ତ୍ରଆଦିଲ୍ଲୀଠାରେ ଏକ ବୈଠକ ବସି ଦେଶରେ ଅର୍ଥନୀତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ଏହି ବୈଠକରେ ଦେଶର ସାମ୍ପ୍ରତିକ ଆର୍ଥକ ସ୍ଥିତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ ଓ ଅର୍ଥମନ୍ତ୍ରଣାଳୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଅର୍ଥମନ୍ତ୍ରୀ ଅର୍ଥଣ ଜେଟଲୀ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ଦେଣନେଣ କ୍ଷେତ୍ରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପଭି ନେଇଛନ୍ତି ଏଣିକି ଭିଭିମି ଋଣ ପାଇଁ ଥିବା ସମ୍ଭାବ୍ୟ କ୍ଷତି ନୀତିର ସମୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି ଏହା ବାହ୍ୟ ବ୍ୟବସାୟିକ ଋଣ କ୍ଷେତ୍ରରେ ଲାଗୁ ହେବ

ଆମେରିକାର ବୈଦେଶିକ ନୀତି ବାଶିଜ୍ୟ ଯୁଦ୍ଧ ବିଶ୍ୱ ବଜାରରେ ତୈଳଦର ବୃଦ୍ଧି ଆଦି ଘଟଣାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିଛି ଏହା ସତ୍ତେ ଦେଶର ଅର୍ଥନୀତି ମୌଳିକ ଭିଭିଭୂମି ମଜବୁତ୍ ରହିଛି ଏବଂ ଅଭିବୃଦ୍ଧି ହାର ଭଲ ଅଛି

ଉପର ଆସାମର କେତେକ ସ୍ଥାନରେ କଳପଉନ ବୃଦ୍ଧି ଯୋଗୁଁ ନୌକା ସେବାକୁ ବନ୍ଦ ରଖାଯାଇଛି ସେହିଭଳି ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷା ଭୂସ୍କଳନ ଓ ଅଚାନକ ବଢି ଯୋଗୁଁ ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି

ଏନ୍ଡିଆରଏଫ ଦଳକୁ ସେଠାରେ ସେବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ କୋରସୋରରେ ଚାଲିଛି ଏଥିରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଦୁଃଖପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ଆତ୍ମୟସ୍ୱଜନଙ୍କୁ ଚାରିଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି କରିବା ଲାଗି ସମସ୍ତ ଉପାୟୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଭିପି ସର୍ବଆ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ସର୍ବିଆ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁକିକଭ୍କ ସହିତ ବେଲଗ୍ରେଡଠାରେ ଆଜି ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଏହାଛଡା ସର୍ବିଆ ର ନ୍ୟାସନାଲ ଆସେମ୍ବିର ଏକ ସ୍ପତନ୍ତ୍ର ଅଧିବେଶନରେ ଉପ ରାଷ୍ଟ୍ରପତି ଉଦ୍ବୋଧନ ଦେବେ ସର୍ବିଆ ମାଲତା ଓ ରୋମାନିଆ ତ୍ରିରାଷ୍ଟ୍ରିୟ ଗସ୍ତର ପ୍ରଥମ ପର୍ଯ୍ୟାୟ ଶ୍ରୀ ନାଇଡ଼ୁ ଗତକାଳି ସନ୍ଧ୍ୟାରେ ବେଲଗ୍ରେଡରେ ପହଞ୍ଚୁଛନ୍ତି

କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେଜେ ଆଲଫନ୍ସ ଏହାର ଶୁଭାରମ୍ଭ କରି କହିଛନ୍ତି ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟ କରାଯାଇଛି

ଆସନ୍ତା ତିନିବର୍ଷ ମଧ୍ୟରେ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁର କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ଆଲଫନ୍ସ କହିଛନ୍ତି ଇଣ୍ଡିଆ ରୁଷିଆ ଭିସା ଆଇନ ସରଳ କରିବା ପାଇଁ ଭାରତ ଓ ରୁଷିଆ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ମସ୍କୋଠାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ପରାଜ କହିଛନ୍ତି ଯେ ସେ ରୁଷ ଉପପ୍ରଧାନମନ୍ତ୍ରୀ ୟୁରି ବରିସଭ୍ଙ୍କ ସହ କଥାବାର୍ତ୍ତା କରିବା ଅବସରରେ କେଉଁ କ୍ଷେତ୍ରରେ ସହଯୋଗକୁ ଅଧିକ ନିବିଡ କରି ହେବ ସେ ନେଇ ମତ ବିନିମୟ କରିଛନ୍ତି

ହରିକେନ ଫ୍ଲୋରେନ୍ ଶକ୍ତିଶାଳୀ ସାମୁଦ୍ରିକ ତୋଫାନ ହରିକେନ୍ ଆମେରିକାର ନର୍ଥ କାରୋଲିନା ଉପକ୍ଳ ଅତିକ୍ରମ କରିଛି ଏହାର ପ୍ରଭାବରେ ପ୍ରଚଣ୍ଡ ବର୍ଷା ଯୋଗୁଁ ବ୍ୟାପକ ଜଳମଗ୍ନ ହୋଇଥିବାବେଳେ ପବନ ମାଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି

ଏହି ସାମୁଦ୍ରିକ ବାତ୍ୟାକୁ ଦୃଷ୍ଟିରେ ରଖି ନର୍ଥ କାରୋଲିନା ସାଉଥ କାରୋଲିନା ଜର୍ଜ୍ଆ ମେରିଲାଣ୍ଡ ଏବଂ ଭାର୍ଜିନିଆ ଆଦି ରାଜ୍ୟରେ ଜରୁରୀ ଅବସ୍ଥା ଜାରି କରାଯାଇଛି

ଏହି ସମୟରେ ପେଟୋଲିୟମ ସାମଗ୍ରୀ ଇଞ୍ଜିନିୟରି ଫାର୍ମାସିଟିକାଲ ଅଳଙ୍କାର ଓ ମୂଲ୍ୟବାନ ପଥର ଆଦିର ରପ୍ତାନୀରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି

ଭାରତ ଓ ମାଲଦ୍ୱିପ ମଧ୍ୟରେ ମୁକାବିଲା ହେବ ଭାରତ ଏହି ଟୂର୍ଣ୍ଣାମେଣ୍ଟରେ ଏଯାବତ୍ ଅପରାଜିତ ରହିଛି

ମୋଟ ଛ'ଟି ଦଳ ଦୁଇଟି ଗୁପରେ ବିଭକ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି ଗ୍ରୁପ ଏରେ ଗତବର୍ଷ ଚାମ୍ପିୟନ ଭାରତ ସହିତ ପାକିସ୍ତାନ ଓ ହଂକଂ ଥିବାବେଳେ ଆଫଗାନିସ୍ତାନ ବାଂଲାଦେଶ ଓ ଶୀଲଙ୍କା ପୁଲ ବି'ରେ ଅଛନ୍ତି ପ୍ରତ୍ୟେକ ଗୁପର ପ୍ରଥମ ଦୁଇଟି ଦକ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତି ହେବେ ଏବଂ ସେହି ପର୍ଯ୍ୟାୟର ବିଜେତାମାନଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚରେ ଆଜି ପୁଲ ବି'ରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ ଆକାଶବାଣୀ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ

ସ୍ତଟିଂ ବନ୍ଧୁକ ଚାଳନାରେ ଭାରତୀୟ ସୁଟ୍ରମାନେ ଦେଶପାଇଁ ଗୌରବ ଆଣିଛନ୍ତି ଦକ୍ଷିଣ କୋରିଆର ଚାଙ୍ଗ୍ ୱାଙ୍ଗ୍ ଠାରେ ଚାଲିଥିବା ଆର୍ନ୍ତକାତିକ ବନ୍ଧୁକ ଚାଳନା ବିଶ୍ୱ ଚାମ୍ପିୟନଶିପର ଜୁନିୟର ବର୍ଗରେ ଭାରତକୁ କାଲି ଦୁଇଟି ସ୍ୱର୍ଣ୍ଣ ଏବଂ ସିନିୟର ବିଭାଗରେ ଗୋଟିଏ ରୌପ୍ୟ ପଦକ ମିଳିଛି